ପଞ୍ଚମ ପର୍ଯ୍ୟାୟ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ୍ନ

ପୋଲିଙ୍ଗ୍ ଆସନ୍ତାକାଲି ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ଏହି ପର୍ଯ୍ୟାୟରେ ଦେଶର ବିଭିନ୍ନ ତୁଙ୍ଗ ନୋତାମାନଙ୍କର ରାଜନୈତିକ ଭାଗ୍ୟ ନିର୍ଷ୍ଣୟ ହେବ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା କଂଗ୍ରେସ ମୁଖ୍ୟ ରାହଲ୍ ଗାନ୍ଧି ସମାଜବାଦୀ ପାର୍ଟି ନେତା ମ୍ବଲାୟମ ସିଂ ଯାଦବ ଏବଂ ରାଷ୍ଟ୍ରୀୟ ଜନତା ଦଳର ନେତା ଶରଦ୍ ଯାଦବ ପ୍ରମ୍ଖ ଏହି ପର୍ଯ୍ୟାୟ ନିର୍ବାଚନ ଦୌଡ଼ରେ ଅଛନ୍ତି ଇତିମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋର୍ ଧରିଛି ବରିଷ୍ଣ ବିକେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ଜନସଭାକୁ ସମ୍ଭୋଧିତ କରିଛନ୍ତି ମହାରାଷ୍ଟ୍ରର ନାସିକ୍ରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏକ ସୁଦୃଢ଼ ଭାରତ ଗଠନପାଇଁ ମତଦାନ କରିବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ପ୍ରତ୍ୟେକଙ୍କ ପାଖରେ ବିକାଶର ଧାରା ପହଞ୍ଚାଇବାପାଇଁ ବିକେପି ହିଁ ସକ୍ଷମ ସେହିପରି ଉତ୍ତର ମହାରାଷ୍ଟ୍ରର ନନ୍ଦରବାର୍ଠାରେ ପ୍ରଧାନମନ୍ତ୍ରୀ ଦଳୀୟ ପ୍ରାର୍ଥୀ ଡକ୍କର ହୀନା ଗାଭିଟ୍ ଏବଂ ଡକ୍ଟର ସୁବାସ ଭମ୍ରେଙ୍କ ପାଇଁ ପ୍ରଚାର କରିଛନ୍ତି ସେ କହିଛନ୍ତି ଏକ ଦୂଢ଼ ସରକାର ସବୁ ସମୟରେ ଦୃଢ଼ ନିଷ୍ପଭି ନେଇପାରନ୍ତି ସେ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ମହାମିଲାଓ୍ବଟ୍ ସରକାର କଦାପି ଦୂଢ଼ ଶାସନ ଦେଇପାରିବେ ନାହିଁ

ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ କୃଷକଙ୍କୁ ଏହି ଯେଜାନାରେ ସାମିଲ୍ କରାଯିବ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି ତାଙ୍କ ସରକାର କ୍ଷମତାକୁ ଆସିଲେ ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା କାର୍ଯ୍ୟକାରୀ କରାଯିବ ଆଜି ସକାଳେ ପଣ୍ଟିମବଙ୍ଗର କୋଲ୍କତାରେ ଏକ ସାମ୍ଭାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏହି ପଞ୍ଜିକା ବିଲ୍ର ସଂଶୋଧିତ ଢାଞ୍ଚା ପ୍ରଥମେ ରାଜ୍ୟସଭାରେ ମଞ୍ଜୁରୀ ଲାଭ କରିବ କଂଗ୍ରେସ ଅଧ୍ୟକ୍ଷ ରାହ୍ରଲ୍ ଗାନ୍ଧି ଆଜି ଉତ୍ତର ପ୍ରଦେଶରେ ନିର୍ବାଚନୀ ପ୍ରଚାରକ କରିଛନ୍ତି ଆମେଠିରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ ବିଜେପିକୃ ସମାଲୋଚନା କରି କହିଛନ୍ତି କଂଗ୍ରେସର ବିକାଶ ଯୋଜନାକୃ ବିଜେପି କପି କର୍ତ୍ଥି

ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଚତ୍ରରୁ ମିଳିଥିବା ସ୍ୱଚନା ଅନୁଯାୟୀ ପୁନଃ ମତଦାନ ହେବାକୁ ଥିବା ବୃଥ୍ଗୁଡ଼ିକରେ ଅଧିକ ସ୍ୱରକ୍ଷା ବଳ ମ୍ରତୟନ କରାଯିବ

ସେଠାରେ ଗତ ଗୁରୁବାର ମତଦାନ ଅନୁଷ୍ଠିତ ହୋଇଥିଲା

ଏମ୍ଇଏ ଚୀନ୍ ଏଫ୍ଏସ୍ ନାଗରିକଙ୍କ ଉପରେ ହେଉଥିବା ଆତଙ୍କୀ ଆକ୍ରମଣରେ କଡ଼ିତ ଆତଙ୍କବାଦୀ ଏବଂ ସେମାନଙ୍କ ନେତୃତ୍ୱ ନେଉଥିବା ମୁଖ୍ୟମାନଙ୍କୁ କାଠଗଡ଼ାରେ ଛିଡ଼ା କରାଯିବ ବୋଲି ଭାରତ କହିଛି ଜୈସେ ମହମ୍ମଦ ଏବଂ ତା'ର ମୁଖ୍ୟ ମସୁଦ୍ ଅକ୍ହରର ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କିତ ସମସ୍ତ ପ୍ରମାଣ ଭାରତ ଚୀନ୍କୁ ହସ୍ତାନ୍ତର କରିଛି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ୍ କୁମାର କହିଛନ୍ତି ଏବେ ଜାତିସଂଘ ମସୁଦ୍କୁ ଅନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବା ପ୍ରକ୍ରିୟାକୁ ଆଗକୁ ନେ ବ ପ୍ରଦୀପ୍ ମହାରଥୀ ଆସନ୍ତାକାଲି ଓଡ଼ିଶାର କେତେକ ସ୍ଥାନରେ ତୂତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଗତକାଲି ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ୱାଡ଼୍ ଉପରେ ଆକ୍ରମଣ ଅଭିଯୋଗରେ ବିଜେଡି ବିଧାୟକ ତଥା ପିପିଲି ବିଧାନସଭା ପ୍ରାର୍ଥୀ ପ୍ରଦୀପ୍ ମହାରଥୀଙ୍କୁ ଆଜି ପୁଲିସ୍ ଗିରଫ କରିଛି ଶ୍ରୀ ମହାରଥୀ କର୍ତ୍ତବ୍ୟରତ ମାଜିଷ୍ଟ୍ରେଟ୍ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ଶ୍ରୀ ମହାରଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ପିପିଲି କୋର୍ଟରେ ହାଜର କରାଯାଇଛି ଏସ୍ସି ରାହୁଲ୍ ରାଫେଲ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ସୁପ୍ରିମ୍କୋର୍ଟଙ୍କ ରାଫେଲ୍ ସମ୍ପର୍କିତ ରାୟକୁ ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପନ କରିଥିବାରୁ କ୍ଷମାପ୍ରାର୍ଥନା କରିଛନ୍ତି ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ରାହୁଲ୍ ଏକ ସତ୍ୟପାଠ ଦାଖଲ କରି ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ଗତ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ଶ୍ରୀ ଗାନ୍ଧିଙ୍କ ଏ ସମ୍ପର୍କରେ ବିସ୍ତତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସତ୍ୟପାଠରେ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ନିର୍ବାଚନ ସରଗରମ୍ ଯୋଗୁଁ ସେ ଏପରି ତ୍ରଟି କରିଛନ୍ତି ପୂର୍ବରୁ ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରାହୁଲ୍ଙ୍କଠାରୁ ସତ୍ୟପାଠ ଲୋଡ଼ିଥିଲେ ଏହି ମାମଲାର ଶୁଶାଣି ପାଇଁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରାଯାଇଛି

ସେ କହିଛନ୍ତି ରାହୁଲ୍ ଗାନ୍ଧି ବାରମ୍ଭାର ବିଶ୍ୱସନୀୟତା ହରାଇଛନ୍ତି ଶ୍ରୀମତୀ ସୀତାରମଣ ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାବେଳେ ରାଫେଲ୍ ଯୁଦ୍ଧ ବିମାନ କିଣା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ନିଷ୍ପଭିର ତ୍ରୁଟିପୂର୍ଣ୍ଣ ଉପସ୍ଥାପନ ବିଷୟରେ ରାହ୍ରଲ୍ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ବିଷୟ ଉତ୍ଥାପନ କରିଥିଲେ ସେ କହିଥିଲେ ଏହି ଘଟଣାରେ କଂଗ୍ରେସ ଦଳ କେବଳ ମିଥ୍ୟାର ଆଶ୍ରୟ ନେଉଛି ଦଳର ଅନ୍ୟ ଜଣେ ନେତା କିଭିଏଲ୍ ନରସିଂହ୍ମା ରାଓ ଏହି ଘଟଣାରେ ରାହୁଲ ଗାନ୍ଧିଙ୍କଠାରୁ କ୍ଷମାପ୍ରାର୍ଥନା ଦାବି କରିବା ସହ ସେ ରାଫେଲ୍ ଚୁକ୍ତି ମାମଲାରେ ମିଛ କହିଛନ୍ତି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସେ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ ଦ୍ୱାରା କଂଗ୍ରେସ ଅଧ୍ୟକ୍ଷ ଏହା ପ୍ରମାଣ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ତାଙ୍କ ଅଭିଯୋଗ ସମ୍ପର୍ଶ୍ଣ ମିଥ୍ୟା ପ୍ରମାଣିତ ହୋଇଛି

ଗତକାଲି ସେଠାରେ ଘଟିଥିବା ସିରିଜ୍ ବୋମା ବିସ୍ଫୋରଣରେ ଶ୍ରୀଲଙ୍କା ସରକାର ଅନ୍ତର୍ଜାତିକ ସମୁଦାୟର ସହାୟତା ଲୋଡ଼ିଛନ୍ତି ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଗତକାଲି ସେଠାକାର ଜାତୀୟ ସୁରକ୍ଷା ପରିଷଦ ବୈଠକ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି କାରି କରିବାପାଇଁ ନିଷ୍ପଭି ନିଆଯାଇଥିଲା ଏହାଛଡ଼ା ଆସନ୍ତାକାଲି ଶ୍ରୀଲଙ୍କାରେ ଜାତୀୟ ଶୋକଦିବସ ପାଳନ କରାଯିବ ସେଠାକାର ସ୍ୱରକ୍ଷା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ଏକ ବିସ୍ଫୋରକ ବୋଝେଇ ଗାଡ଼ିକୁ କଲମ୍ବୋ ଚର୍ଚ୍ଚ ନିକଟରେ ଠାବ କରାଯିବା ପରେ ସେଗୁଡ଼ିକୁ ନିଷ୍କ୍ରିୟ କରାଯାଇଛି କେତେକ ଅଞ୍ଚଳରେ ବହୁ ପରିମାଣର ଡିଟୋନେଟର୍ କବତ କରାଯାଇଥିବା ସ୍ନଚନା ମିଳିଛି

ଏହି ଆତଙ୍କୀ ଆକ୍ରମଣ ପାଇଁ ସେଠାକାର ନ୍ୟାସନାଲ୍ ତାହିଦ୍ ଜମାତ୍ ନାମକ୍ ଏକ ଧର୍ମୀୟ ସଙ୍ଗଠନ ଦାୟୀ ରହିଥିବା ଶ୍ରୀଲଙ୍କା ସରକାର କହିଛନ୍ତି ଏକ ସାମ୍ଭାଦିକ ସମ୍ମିଳନୀରେ ସେଠାକାର କ୍ୟାବିନେଟ୍ ମନ୍ତ୍ରୀ ତଥା ସରକାରୀ ମୁଖପାତ୍ର ରଜିଥା ସେନାରତ୍ତେ କହିଛନ୍ତି ଏହି ଆତଙ୍କୀ ଆକ୍ରମଣ ଘଟଣାର ଅନ୍ତର୍ଜାତିକ ସମୁଦାୟ ସହାୟତାରେ ତଦନ୍ତ କରାଯାଉଛି ଏବଂ କିପରି ଆତ୍କଘାତୀ ବୋମା ବିସ୍ଫୋରଣକାରୀ ପ୍ରସ୍ତୁତ ହେଲା ତାହା ଜାଶିବାପାଇଁ ଚେଷ୍ଟା କରାଯାଉଛି

ବିହାର ଫତମୀ ବିହାରର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ କନତାଦଳର ବିଦ୍ରୋହୀ ନେତା ଅଲ୍ଲି ଅଶ୍ରଫ୍ ଫତମୀ ମଧୁବନୀ ସଂସଦୀୟ କ୍ଷେତ୍ରରୁ ନିଜର ମନୋନୟନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି ସେ କହିଛନ୍ତି ତାଙ୍କ ନିର୍ବାଚନୀ କ୍ଷେତ୍ରର ଭୋଟର୍ମାନଙ୍କ ସହ ଆଲୋଚନା କଲା ପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ପୂର୍ବରୁ ଶ୍ରୀ ଫତମୀ ମଧୁବନୀ ଲୋକସଭା ଆସନରୁ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଥିଲେ ଆଜି ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା ଏଫ୍ଏସ୍ ଚୀନ୍ ଭିଜିଟ୍ ଭାରତ ଏବଂ ଚୀନ୍ ମଧ୍ୟରେ କୁଟନୈତିକ ସ୍ତରୀୟ କଥାବାର୍ତ୍ତା ନିମନ୍ତେ ବୈଦେଶିକ ସଚିବ ବିଜୟ ଗୋଖ୍ଲେ ଆଜି ବେଜିଂ ଗସ୍ତ କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ବିଞ୍ଜପ୍ତି ଅନ୍ରଯାୟୀ ଉଭୟ ପକ୍ଷ କେତେକ ଆଞ୍ଚଳିକ ଏବଂ ଅନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଇତିମଧ୍ୟରେ ଶ୍ରୀ ଗୋଖ୍ଲେ ଚୀନ କାର୍ଯ୍ୟନିର୍ବାହୀ ଉପ ବୈଦେଶିକ ମନ୍ତ୍ରୀ ଲେ ଉ ଚେଙ୍ଗ୍ ଏବଂ ଉପ ବୈଦେଶିକ ମନ୍ତ୍ରୀ କୋଙ୍ଗ୍ ଜୁଆନୁଙ୍କ ସହ କଥାବାର୍ତ୍ତା କରିଛନ୍ତି ଉଭୟ ପକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଗତବର୍ଷ ଏପ୍ରିଲ୍ ମାସରେ ହୋଇଥିବା ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି

ଭାଇସ୍ ପ୍ରେସିଡେଣ୍ଟ କର୍ଣ୍ଣାଟକ ଯେଉଁ ଦେଶଗ୍ରଡ଼ିକ ଆତଙ୍କୀ କାର୍ଯ୍ୟକଳାପକ୍ତ ସହାୟତା ଏବଂ ଉସାହିତ କରୁଛନ୍ତି ସେମାନଙ୍କ ବିରୋଧରେ ବିଶ୍ୱ ଏବେ କଠୋର ପଦକ୍ଷେପ ନେବାର ସମୟ ଆସିଛି ବୋଲି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି

ଶ୍ରୀ ନାଇଡୁ କହିଛନ୍ତି ଆତଙ୍କୀ ଆକ୍ରମଣରେ କ୍ଷତିପୂରଣ ନିନ୍ଦା ବା ସାହାଯ୍ୟ ଯଥେଷ୍ଟ ନୁହେଁ ବରଂ ଏହାର ମୂଳ କାରଣକୁ ଯାଇ ମୂଳୋତ୍ପାଟନ କରିପାରିଲେ ତାହା ସମାଧାନର ସ୍ଚ୍ଚ ହୋଇପାରିବ

ଆଇପିଏଲ୍ ବାଙ୍ଗାଲୋରଠାରେ ଅନ୍ରଷ୍ଠିତ ଆଇପିଏଲ୍ କ୍ରିକେଟ୍ର ଏକ ମ୍ୟାଚ୍ରେ ଗତକାଲି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସ୍ରପରକିଙ୍ଗସ୍ ବିର୍ଦ୍ଧରେ ଏକ ରନ୍ରେ ଚମକପ୍ରଦ ବିଜୟ ହାସଲ କରିଛି

ରେସ୍ଲିଂ ଅଲମ୍ପିକ୍ ବ୍ରୋଞ୍ଜ୍ ବିଜେତା ସାଖି ମଲ୍ଲିକ୍ ଏବଂ ବିଶ୍ୱର ଏକ ନୟର ମାନ୍ୟତାପ୍ରାପ୍ତ ବକରଙ୍ଗ ପୁନିଆ ଚୀନ୍ର ସିଆନ୍ ଠାରେ ଏସୀୟ କୁସ୍ତି ପ୍ରତିଯୋଗିତାରେ ଆସନ୍ତାକାଲି ଭାରତର ଅଭିଯାନ ଆରମ୍ଭ କରିବ ଏହାବ୍ୟତୀତ ଦୀନେଶ୍ ଫୋଗଟ୍ ଏହି ମେଗା ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ପାଇଁ ପ୍ରୟାସ କରିବେ